ତିର୍ତୋଲ ଓ ବାଲେଶ୍ୱର ଉପନିର୍ବାଚନ ପାଇଁ ପ୍ରଚାର ସରଗରମ୍

କେନ୍ରାଞଳ ରାଜସ୍ୱ ଆୟୁକ୍ତ ଅନିଲ୍ କୁମାର ସାମଲ୍ ଏହାକୁ ଲୋକାର୍ପିତ କରିଛନ୍ତି

ପ୍ରଥମ କରି ଉଭୟ ବିଭାଗରେ ଦୁଇ ଜଣ ଲେଖାଏଁ ଡାକ୍ତରୀ ଛାତ୍ରଛାତ୍ରୀ ନାମ ଲେଖାଇଥିଲେ

ତେଶୁକରି ଡିସେମ୍ ର ରହିଥିବାବେଳେ ପ୍ରକୃତରେ କେତେ ଦିନ ଧରି ଅଧବବେଶନ ବସିବ ସେନେଇ ରାଜ୍ୟପାଳଙ୍କ ନିଷ୍ବତ୍ତିକୁ ଅପେକ୍ଷା କରାଯାଇଛି